ଅପରପକ୍ଷରେ ସରକାରଙ୍କୁ ବିଭିନୁ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀଦଳ ମଧ୍ୟ ସେମାନଙ୍କର ରଣନୀତି ପ୍ରସ୍ତୁତ କରିଛନ୍ତି କରୋନା ଭାଇରସ୍ ଚୀନ୍ରେ କରୋନା ଭୂତାଶୁ ବ୍ୟାପିବା ପରିପ୍ରେଷୀରେ ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଆଶିବା ପାଇଁ ସେଠାକୁ ଦୁଇଟି ବିମାନର ଚଳାଚଳ ଲାଗି ଅନୁରୋଧ ପ୍ରଦାନ କରିବାକୁ ଭାରତ ଚୀନକୁ ଅନୁରୋଧ କରିଛି

ଚୀନ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସେମାନଙ୍କର ସ୍ୱାସ୍ଥ୍ୟର ଭଲଭାବେ ପରୀକ୍ଷା କରିନେବାକୁ ମଧ୍ଧ ସେମାନଙ୍କୁ ପରାମର୍ଶ ଦିଆଯାଉଛି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକି ଜେନେଭାରେ ଏକ ଜରୁରୀକାଳୀନ ବୈଠକ ଡକାଇଛି

ଅପରପକ୍ଷରେ ଆକି ଓୟୁଏଟି ପରିସରରେ ପ୍ରାଶୀସମ୍ମଦ ସଚିବ ଆର୍ ରଘୁପ୍ରସାଦଙ୍କ ଅଧ୍ଧକ୍ଷତାରେ ବାର୍ଡଫ୍ପୁ ନିୟନ୍ବଶ ନେଇ ସମୀକ୍ଷା କରାଯାଇଛି ବୈଠକରେ ସିଡିଭିଓ ଓ ବିଭିନ୍ନ ବିଭାଗର ଅଧ୍କାରୀ ଉପସ୍ତିତ ଥିଲେ

ଆଜି ହାଇକୋର୍ଟ ଛୁଟି ଥିବାରୁ ଆସନ୍ତାକାଲିକୁ ଛୁଟି ଘୋଷଣା କରିବା ପାଇଁ ଆଇନଜୀବୀମାନଙ୍କ ପକ୍ଷର୍ ଅନୁରୋଧ କରାଯାଇଥିଲା

ଆଜିର ଦିନଟିକୁ ଶହିଦ ଦିବସ ଭାବେ ପାଳନ କରାଯାଉଛି

ଗାଧୀଙ୍କୁ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଛନ୍ତି

ଶ୍ରୀ କୋବିନ୍ଦ କହିଛନ୍ତି ଗାନ୍ଧୀଜୀଙ୍କ ବାର୍ତ୍ରା ଅଧିକର୍ ଅଧିକ ଲୋକଙ୍କ ପ୍ରେରଣା ଯୋଗାଇବ ବୋଲି ତାଙ୍କର ଦୂଡ଼ ବିଶ୍ୱାସ ରହିଛି

ଏହି ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ମା ସରସ୍ୱତୀଙ୍କ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି ଆଜି ମଧ୍ଧ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ରଥକାଠ ଅନୁକୂଳ ହେବ

ସୂଚନାଯୋଗ୍ୟ ଯେ ଏକ ହାତୀପଲ ମଠରଗତି ସଂରକ୍ଷିତ କଙ୍ଙଲରୁ ବାହାରି ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଖବର ପାଇବାମାତ୍ରେ ବନ ବିଭାଗର ଅଧିକାରୀ ଘଟଶାସ୍କଳରେ ପହଞ୍ଚିଥିଲେ

ପୁଲିସ୍ ଘଟଣାସ୍ଚଳରେ ପହଞ୍ ମୃତଦେହ ଜବତ କରିଛି